ଏହି ସମୟରେ ନିୟମ ଉଲ୍କୃଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ସେ କହିଛନ୍ତି ଅନ୍ୟପକ୍ଷରେ ଗାଡି ଚଳାଚଳ ଉପରେ କଟକଶା ଲାଗୁ କରାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ଯିବା ସମୟରେ କେବଳ ଚାଲି ଚାଲି ଯିବାକୁ କୁହାଯାଇଛି ସମସେ ଘରେ ରହି ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ସରକାରଙ୍କ ପକ୍ଷରୁ ବାରମ୍ଘାର ନିବେଦନ କରାଯାଉଛି

ସେମାନେ ଚିକିହାଧୀନ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି

ଏ ନେଇ କିଲ୍ଲାପାଳ ପୌର କମିଶନ ଓ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏଥିସହ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହକୁଦ୍ ରହିଛି ବୋଲି ଯୋଗାଣ ମନ୍ତୀ ସ୍ଚନା ଦେଇଛନ୍ତି